ବରଗଡ଼ ଜିଲ୍ଲାର ତିନୋଟି ବୁଥରେ ଆଜି ସାନି ମତଦାନ ଅନୁଷ୍ତିତ ହୋଇଛି

ସେହିପରି କକ୍ଷମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶପଲ୍ଲା ବିଧାନସଭା କ୍ଷେତ୍ରର ଦୁଇଟି ବୁଥ୍ରେ ଆଜି ପୁଶି ମତଦାନ ଅନୁଷ୍ିତ ହୋଇଛି

ବିଜେଡ଼ି ସ୍ପ୍ରିମୋ ତଥା ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ରାକ୍ୟର ବିଭିନ୍ନ ସ୍ଚାନରେ ସଭାସମିତି ଓ ରୋଡ୍ ଶୋ' ରେ ଯୋଗ ଦେଇଛନ୍ତି

ରାକ୍ୟର ବିଜେଡ଼ି ସରକାର ମିଥ୍ୟା ତଥ୍ୟ ଦେଇ ଭୋଟ୍ ହାତେଇବାକୁ ଉଦ୍ୟମ କରୁଛି ବୋଲି ଶ୍ରୀ ସିଂ କହିଛନ୍ତି

ଏହି ଅବସରରେ ଶ୍ରୀ ସିଂହ କେଦ୍ରରେ ଏବଂ ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ଦଳୀୟ ପ୍ରାର୍ଥୀମାନଙ୍ଙ୍ ଭୋଟ୍ ଦେବାକ ସେ ନିବେଦନ କରିଛନ୍ତି

ବିଶିଷ୍ ଚଳଚ୍ଚିତ୍ର ତାରକା ରାଜ୍ ବବର୍ ଆକି ଭଦ୍ରକରେ ନିର୍ବାଚନୀ ସଭାରେ ଯୋଗଦେଇ କେନ୍ଦ ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି

ସେ ବାଲେଶ୍ୱରଠାରେ ଏକ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହ ସମାଜର ବିଭିନୂ ବର୍ଗର ଲୋକଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି

ଆଜି ବିଭିନ୍ନ ବିଶ୍ୱବିଦ୍ୟାଳୟର ଶହ ଶହ ଛାତ୍ରଛାତ୍ରୀ ଉକୁଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତକ ଏବଂ ସିଡିସି ନିର୍ଦ୍ଦେଶକଙ୍କୁ ଭେଟି ପରୀକ୍ଷା ତାରିଖ ବଦଳାଇବାପାଇଁ ଦାବି ଜଶାଇଥିଲେ

ଏହି ଅବସରରେ କିଲ୍ଲ ମୁଖ୍ୟ ଚିକିସ୍